ରାଜ୍ୟରେ ସନ୍ତୋଷଜନକ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

ସେମାନଙ୍କ ପାଇଁ ମଧ ଏହା ନିଆ ସୁଯୋଗ ଆଶିଛି ବୋଲି ପ୍ରଧାନମନ୍ତୀ ନରେନ୍ଦ ମୋଦି କହିଛନ୍ତି

ବହୁ ବିଚାରବିମର୍ଷ ପରେ ସଂସଦ କୃଷି ସଂସ୍କାରକୁ ଆଇନ୍ଗତ ରୂପ ଦେଇଛି

ଏହାକୁ ପ୍ରକାଶ ପର୍ବ ଭାବେ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି

ଶ୍ରୀ ମିଶ୍ର କହିଥିଲେ ରାଜ୍ୟ ସରକାର ବହୁ ଦୁର୍ନୀତିରେ ସଂପ୍ୟକ୍ତ ଏବଂ ଖଶି ମାଫିଆଙ୍କ ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ରହିଛି ଏଭଳି ସ୍ଛିତିରେ ସରକାରଙ୍କ ହାତରେ ଟ୍ରେଜେରୀ ଚାବିକାଠି ଦିଆଯାଇପାରିବ ନାହି

ସୂଚନାଯୋଗ୍ୟ ଏହି ବିଲ୍ ପାରିତ ହେବା ସମୟରେ ବିରୋଧୀ ବିଜେପିର ସଭ୍ୟମାନେ ଗୃହରେ ଉପସ୍ତିତ ନ ଥିଲେ

କେନ୍ଦ୍ ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶାନାମା ଆସନ୍ତା ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ ଏଥିସହ ଗାଡ଼ିର ପ୍ରଦୃଷଣ ପ୍ରମାଣପତ୍ରକୁ ବାଧ୍ଧତାମଳକ କରାଯାଇଛି